ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ରାଜ୍ୟସଭାରେ ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ କରିଛି ସେ କହିଛନ୍ତି ଭାରତ ସମଗ୍ର ବିଶ୍ୱ ପାଇଁ ଔଷଧ ଉତ୍ପାଦନର ମୁଖ୍ୟକେନ୍ଦ୍ରରେ ପରିଣତ ହୋଇଛି

ସେ କହିଛନ୍ତି କରୋନା ସଂକ୍ରମଣ ସତ୍ତ୍ୱେ ଭାରତ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ଶ୍ରୀ ମୋଦୀ କହିଛନ୍ତି ଏଭଳି ଏକ ଜଟିଳ ସମୟରେ ଦେଶର ସହଯୋଗ ସଂଘୀୟ ବ୍ୟବସ୍ଥା ଶକ୍ତିର ପ୍ରଦର୍ଶନ ହୋଇପାରିଛି ସେ କହିଛନ୍ତି ସମଗ୍ର ବିଶ୍ୱ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ଓ ବିଶ୍ୱରେ ଏଭଳି ଏକ ଜଟିଳ ପରିସ୍ଥିତି ଆସି ପହଞ୍ଚବ ବୋଲି କେହି କେବେ ଭାବିନଥିଲେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ଓ ଭାରତର ଶକ୍ତି ଓ ସୌର୍ଯ୍ୟ ଅତୁଳନୀୟ ସେ ଦୃଷ୍ଟିରୁ ଭାରତ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ ସମଗ୍ର ବିଶ୍ୱର ନକର ଭାରତ ଉପରେ ରହିଛି ଓ ବିଶ୍ୱର ଦେଶଗୁଡ଼ିକ ଭାରତଠାରୁ ଅନେକ କିଛି ଆଶା କରୁଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ଚ୍ୟାଲେଞ୍ଜର ମ୍ରକାବିଲା କରି ଆତ୍ମନିର୍ଭର ଭାରତକ୍ ସାକାର କରିବା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି

ଅଧ୍ୟାଦେଶ ଅନୁସାରେ ଜାମ୍ମୁ ଓ କାଶ୍ମୀରର ଭାରତୀୟ ପ୍ରଶାସନିକ ସେବା ଭାରତୀୟ ପୁଲିସ୍ ସେବା ଏବଂ ଭାରତୀୟ ଜଙ୍ଗଲ ସେବାକୁ ଅରୁଣାଚଳପ୍ରଦେଶ ଗୋଆ ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡର ସହ ମିଶ୍ରଣ କରାଯାଇଛି

ରାଜ୍ୟସଭା ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦ ସରକାର ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟର ମାନ୍ୟତା ପୁନର୍ସ୍ଥାପନ କରିବାକୁ ଦେଇଥିବା ପ୍ରତିଶ୍ରତି ବିଷୟ ସ୍କରଣ କରାଇଛନ୍ତି ବର୍ତ୍ତମାନର କ୍ୟାଡର ଯଦି ଠିକ୍ ଭାବେ କାର୍ଯ୍ୟ କରୁଛି ତେବେ ସରକାର କାହିଁକି ଏହାର ମିଶ୍ରଣ କରୁଛନ୍ତି ବୋଲି ସେ ପ୍ରଶ୍ମ କରିଛନ୍ତି ଏ ବିଷୟରେ ସନ୍ଦେହ ପ୍ରକାଶ କରି ଶ୍ରୀ ଆଜାଦ କହିଛନ୍ତି ଏହି ବିଲ୍ ଉପସ୍ଥାପନ କରିବାରୁ ସରକାର ଜାମ୍ମୁ ଓ କାଶ୍ମୀରକୁ ସବୁଦିନ ପାଇଁ କେନ୍ଦ୍ରଶାସିତ ଅଞ୍ଚଳ କରି ରଖିବାକୁ ଚାହୁଁଛନ୍ତି ବୋଲି ସ୍ୱଷ୍ଟ ହୋଇଯାଉଛି ସେ କହିଛନ୍ତି ଜାନ୍ମୁ କାଶ୍ମୀରରେ କୌଣସି ନୂଆ ଶିଳ୍ପ ସ୍ଥାପନ ହୋଇନାହିଁ

ଜାମ୍ମ ଓ କାଶ୍ୱୀରକୁ ପୁନର୍ବାର ରାଜ୍ୟର ମର୍ଯ୍ୟାଦା ପ୍ରଦାନ କରି ସେଠାରେ ନିର୍ବାଚନ କରାଯିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି

ଏହି ବିଲ୍ ଏ ସଂକ୍ରାନ୍ତୀୟ ଅଧ୍ୟାଦେଶ ସ୍ଥାନରେ ଅଣାଯାଇଛି

ସେଗ୍ରଡ଼ିକ ମଧ୍ୟରେ ଆସାମ ବିହାର ଗୁଜରାତ ହରିଆନା ଝାଡ଼ଖଣ୍ଡ କର୍ଣ୍ଣାଟକ କେରଳ ମଣିପୁର ଓଡ଼ିଶା ରାଜସ୍ଥାନ ତ୍ରିପୁରା ଓ ଉତ୍ତରାଖଣ୍ଡ ରହିଛି

ସର୍ବାଧିକ ଲୋକଙ୍କୁ କୋବିଡ ପ୍ରତିଷେଧକ ଦେବାରେ ଭାରତ ବିଶ୍ୱରେ ତୂତୀୟ ସ୍ଥାନରେ ରହିଛି ଭାରତ ଉପରେ ବିଟେନ ଓ ଆମେରିକା ରହିଛନ୍ତି

ଉତ୍ତରାଖଣ୍ଡ ଫ୍ଲୁଡ୍ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଖୁବ୍ ଜୋରସୋର୍ରେ ଚାଲିଛି ସେଠାରେ ବରଫ ଅତଡ଼ା ଖସି ଭୟଙ୍କର ବନ୍ୟା ଆସିବାରୁ ସେହି ଅଞ୍ଚଳର ବ୍ୟାପକ କ୍ଷତି ଘଟିଛି ଏହି ବରଫ ଅତଡ଼ା ଖସି ଧଉଳି ଗଙ୍ଗା ନଦୀରେ ଭୀଷଣ ବନ୍ୟା ଆସିଛି ତପୋବନ ଅଞ୍ଚଳର ରାଇନି ଗ୍ରାମଠାରେ ଋଷିଗଙ୍ଗା ବିଦ୍ୟୁତ୍ ପ୍ରକଳ୍ପର ବ୍ୟାପକ କ୍ଷତି ଘଟିଛି

କ୍ଷତିଗ୍ରସ୍ତ ଅଞ୍ଚଳରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ସେନା ବାହିନୀ ଓ ରାଜ୍ୟ ଚିକିତ୍ସା ବିଭାଗର ଦଳଗୁଡ଼ିକ ମୁତୟନ ହୋଇଛନ୍ତି

ସେହି ଅଞ୍ଚଳର ବିଭିନ୍ନ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି ସହାୟତା ପାଇଁ ଘଟଣାସ୍ଥଳରେ ଆମ୍ଭୁଲାନ୍ ଓ ଚିକିସା ଦଳମାନଙ୍କୁ ମୁତୟନ କରାଯାଇଛି ଭାରତୀୟ ବିମାନ ବାହିନୀ ଉଦ୍ଧାର କାର୍ଯ୍ୟ ପାଇଁ ଏହାର ହେଲିକପୂରଗୁଡ଼ିକୁ ମୁତୟନ କରିଛି ସେନାବାହିନୀର ଦୁଇଟି ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି ରାଜ୍ୟ ଦୁର୍ବିପାକ ସହାୟତା ବାହିନୀ ଏହାର ଦଳଗୁଡ଼ିକୁ ଯୋଶୀ ମଠ ଠାରେ ମୁତ୍ୟନ କରିଥିବା ବେଳେ ଜାତୀୟ ଦୁର୍ବିପାକ ସହାୟତା ବାହିନୀର ଦଳଗୁଡ଼ିକୁ ହରିଦ୍ୱାରଠାରେ ମୁତୟନ କରାଯାଇଛି

ସେନାବାହିନୀର ଚାରୋଟି କଲମ ଦୁଇଟି ମେଡ଼ିକାଲ ଟିମ୍ ଓ ଏକ ଇଞ୍ଜିନିୟରିଙ୍ଗ ଟାସ୍କଫୋର୍ସକୁ ତପୋବନଠାରେ ମୁତୟନ କରାଯାଇଛି ସେନାବାହିନୀର ହେଲିକପୂରଗୁଡ଼ିକ ଦ୍ୱାରା ଆକାଶମାର୍ଗରୁ କ୍ଷୟକ୍ଷତିର ସର୍ବେକ୍ଷଣ କରାଯାଉଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ ତପୋବନର ରାଇନି ଗ୍ରାମଠାରେ ପହଞ୍ଚ ପରିସ୍ଥିତିର ସମୀକ୍ଷା କରିଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଜଳସ୍ତର ହ୍ରାସ ପାଇଛି ଓ କେନ୍ଦ୍ର ସରକାର ତାଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଛନ୍ତି ଉଦ୍ଧାର କାର୍ଯ୍ୟରେ ସମସ୍ତ ସମ୍ଭାବ୍ୟ ସହାୟତା କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତି ଦେଇଛନ୍ତି ଅଞ୍ଚଳରେ ଅଟକି ରହିଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଏକ ହେଲ୍ପ ଲାଇନ୍ ସ୍ଥାପନ କରିଛନ୍ତି

ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି ପ୍ରତିଷେଧକ ଉତ୍ପାଦନ କରାଯାଇଛି ଆଷ୍ଟ୍ରା ଜେନିକା ଅକୁଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରତିଷେଧକ ମଧ୍ୟମ ଓ ନିମ୍ନ ଆୟକାରୀ ଦେଶଗୁଡ଼ିକ ପାଇଁ ଉତ୍ପାଦନ କରାଯାଉଛି ଆଫଗାନିସ୍ଥାନ ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଗୁଲାମ ଦସ୍ତାଗିର୍ ନଜାରୀ କହିଛନ୍ତି ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ନିରାପତ୍ତା ବାହିନୀ ଯବାନ ଶିକ୍ଷକ ଓ ସରକାରୀ କର୍ମଚାରୀମାନଙ୍କୁ ପ୍ରତିଷେଧକ ଦିଆଯିବ